ସାଧାରଣ ଜନତା ଯଦି ଥରେ ମାତ୍ର ପରିବର୍ତ୍ତନ ଆଶିବାକୁ ନିଷ୍ପତ୍ତି ନିଅନ୍ତି ତେବେ ସବ୍ ସମ୍ଭବ ହୋଇଥାଏ

ସାଧାରଣ ଜନତା ଯଦି ଥରେ ମାତ୍ର ପରିବର୍ତ୍ତନ ଆଶିବାକୁ ନିଷ୍ପତ୍ତି ନିଅନ୍ତି ତେବେ ସବୁ ସ୍ଥୟବ ହୋଇଥାଏ

ସବୁ ସମସ୍ୟାର ମୂଳ କାରଣ ଖୋକି ବାହାର କରିବାର ଆବଶ୍ୟକତା ରହିଛି ଏବଂ ଏହାର ସମାଧାନସ୍ୱତ୍ର ମଧ୍ୟ ବାହାରି ପାରିବ ଜନ୍ମରୁ କେହି ଜ୍ଞାନି ହୋଇ ନ ଥାନ୍ତି ଏବଂ ଏହି ଉକ୍ତିଟି ସରକାରଙ୍କ ପାଇଁ ମଧ୍ୟ ପ୍ରଜ୍ୟଯ୍ୟ ବୋଲି ଶ୍ରୀ ମୋଦି କହିଛନ୍ତି ସେ କହିଛନ୍ତି ସରକାର ଏକାକୀ କେବଳ ହିଁ ପରିବର୍ଭନ ଆଶିପାରିବେ ଏହି ଚିନ୍ତାଧାରା ସଠିକ୍ ନୁହେଁ ବର୍ଚ ଏହା ପାରସରିକ ସହଯୋଗ ଭିଭିକ ପ୍ରଶାସନ ଦ୍ୱାରା ହିଁ ସ୍ଥର୍ବ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଉଚ୍ଚ ଶିକ୍ଷା କ୍ଷେତ୍କକୁ ସ୍ୱୟଂଚାଳିତ କରିବା ପାଇଁ ଚିନ୍ତା କରୁଛନ୍ତି ଏବଂ ଦେଶରେ ଏଥିପାଇଁ ଆବଶ୍ୟକ ପ୍ରତିଷ୍ଠାନ ନିର୍ମାଣ କରାଇବେ

ଶନିବାର ଦିନ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ୍ ଟ୍ରାଞ୍ଜାକ୍ସନ୍ ମଧ୍ୟ କରାଯିବ ସରକାରୀ ନେଶଦେଶକୁ ସହଜ କରିବା ପାଇଁ ଦେଶ ସାରା ସ୍ୱତନ୍ତ୍ର କ୍ଲିୟରିଂ କାର୍ଯ୍ୟ ସକାଶେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି

ବ୍ୟାଙ୍କ୍ଗୁଡ଼ିକୁ ସେମାନଙ୍କର ବାର୍ଷିକ ହିସାବ ପାଇଁ ସୋମବାର ଦିନଟିକୁ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଛୁଟି ଘୋଷଣା କରାଯାଇଛି କିନ୍ତୁ ସୋମବାର ଦିନ ରିଜର୍ଭ ବ୍ୟାଙ୍କ୍ର କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଗତକାଲି ଭୋପାଳଠାରେ ଏହା ଘୋଷଣା କରିଛନ୍ତି ସେ କହିଛନ୍ତି ଯେଉଁମାନେ ପଦୋନ୍ନତି ପାଇ ନାହାନ୍ତି ଏହା ସେମାନଙ୍କୁ ସାହାଯ୍ୟ କରିବ ଅନେକ କର୍ମଚାରୀ କୌଣସି ପଦୋନ୍ତି ନ ପାଇ ବିନା ଅବସର ଗ୍ରହଣ କରିଥିବାର ବହୁ ଦୁଷ୍ଟାନ୍ତ ଥିବାର ସେ କହିଛନ୍ତି ଶ୍ରୀ ଚୌହାନ୍ କହିଛନ୍ତି ଯେ ବରିଷତା ଭିତ୍ତିରେ ପଦୋନୃତି ପାଇବାରେ ସମସ୍ତ କର୍ମଚାରୀଙ୍କ ଅଧିକାର ରହିଛି

ବିପର୍ଯ୍ୟୟ ପରିଚାଳନା ଏବଂ ରାଜସ୍ୱ ବିଭାଗ ସହାୟତାରେ ସ୍ଥିତିର ଆକଳନ କରି ସରକାରଙ୍କୁ ରିପୋର୍ଟ ଦେବାକୁ ବିଭିନ୍ନ କିଲ୍ଲାର ଡେପୁଟି କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବିପନ୍ନ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଶାଙ୍ଗମା କହିଛନ୍ତି ଇତିମଧ୍ୟରେ ପୁଣି ଏହି ସପ୍ତାହର ଶେଷ ଆଡ଼କୁ ମଧ୍ୟ ଅନୁର୍ପ ଝଡ଼ବର୍ଷା ଆସୁଥିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ମଣିପୁର ଏକ୍ସ ସିଏମ୍ ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଆର୍କେ ଦୋରେନ୍ଦ୍ର ସିଂଙ୍କର ଗତ ସନ୍ଧ୍ୟାରେ ପରଲୋକ ହୋଇଯାଇଛି

ଇମ୍ଫାଲ୍ ସ୍ଥିତ ଜବାହାରଲାଲ ନେହେରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ନେସ୍ ହିିିଟାଲ୍ର ଚିକିହାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି

ନୀଳଗିରି ଟ୍ରେନ୍ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରାପ୍ତ ତାମିଲନାଡୁର ନୀଳଗିରି ମାଉଣ୍ଟେନ୍ ରେଲୱେକ୍ ଏନ୍ଏମ୍ଆର୍ ପକ୍ଷରୁ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରାଯିବ ଗ୍ରୀଷ୍ମ ଛୁଟି ତଥା ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଏନ୍ଏମ୍ଆର୍ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି

କେବଳ ଶନିବାର ଓ ରବିବାର ଦୁଇ ଦିନ ଧରି ଏହି ସେବା ପ୍ରଦାନ କରାଯିବ ବୋଲି ଦକ୍ଷୀଣ ରେଳବାଇ ପକ୍ଷରୁ କୁହାଯାଇଛି

ଇଣ୍ଡିଆ ପାକ୍ କୂଟନୀତିଜ୍ଞ ଏବଂ କୂଟନୀତି ସ୍ତରରେ ଥିବା ପ୍ରଭେଦକୁ ପାରସ୍କରିକ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ଭାରତ ଓ ପାକିସ୍ତାନ ସହମତ ହୋଇଛନ୍ତି

ଆନ୍ତର୍ଜାତିକ ଆଇନ୍କୁ ଭିଭି କରି ପ୍ରସ୍ତୁତ ଏହି କୋଡ୍ ଅଫ୍ କଣ୍ଠକ୍ ସହଜ ଏବଂ ପ୍ରତିବନ୍ଧ ବିହୀନ କାର୍ଯ୍ୟ ପ୍ରଣାଳୀ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ ଏହି କୋଡ୍ ଅଫ୍ କଶ୍ଚକ୍ ଅନୁଯାୟୀ ଦୁଇ ଦେଶ ପରସ୍କର ବିରୁଦ୍ଧରେ କୌଣସି ପ୍ରକାର ଅପ୍ରିତୀକର ମନ୍ତବ୍ୟ ଦେଇ ପାରିବେ ନାହିଁ କିମ୍ବା ଫୋନ୍ ଲାଇନ୍କୁ ଛିନ୍ନ କରିପାରିବେ ନାହିଁ ଇସ୍ଲାମାବାଦରେ କାର୍ଯ୍ୟରତ ଭାରତୀୟ କୃଟନୀତିଜ୍ଞଙ୍କ ବିରୁଦ୍ଧରେ ନିକଟରେ କରାଯାଇଥିବା ଅଶାଳୀନ ବ୍ୟବହାର ପରିପ୍ରେକ୍ଷୀରେ ଭାରତ କହିଛି ଯେ ସେଠାରେ କାର୍ଯ୍ୟରତ ଭାରତୀୟଙ୍କ ସୁରକ୍ଷା ଦିଗରେ ପାକିସ୍ତାନ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ

ପ୍ରଶ୍ନପତ୍ର ପ୍ରଘଟ ନେଇ ଏକ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହା ଦିଲ୍ଲୀ ଏବଂ ହରିଆଣା ମଧ୍ୟରେ ସିମିତ ଥିଲା ତେଣୁ ଏହି ପୁନଃ ପରୀକ୍ଷା କେବଳ ଦିଲ୍ଲୀ ଏବଂ ହରିଆଣା ଅଞ୍ଚଳ ମଧ୍ୟରେ ହିଁ ସିମିତ ରହିବ ଶ୍ରୀ ସ୍ୱରୂପ କହିଛନ୍ତି ଏ ନେଇ ପୁଙ୍ଗାନୁପୁଙ୍ଗ ତଦନ୍ତ ଶେଷ ହେବା ପରେ ପୁନଃ ପରୀକ୍ଷା ନେଇ ନିଷ୍କଭି ଗ୍ରହଣ କରାଯିବ ଯଦି ପୁନଃ ପରୀକ୍ଷା ହୁଏ ତେବେ ଏହା ଜୁଲାଇ ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ସେ ଆହୁରି କହିଛନ୍ତି ଯେ ଭାରତ ବାହାରେ ଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପ୍ରଶ୍ୱପତ୍ର ଲିକ୍ ହୋଇ ନ ଥିବା ସେସବୁ ସ୍ଥାନରେ ପୁନଃ ପରୀକ୍ଷା ହେବାର କୌଣସି ସମ୍ଭାବନା ନାହିଁ ଶ୍ରୀ ସ୍ୱରୂପ କହିଛନ୍ତି ଯେ ପ୍ରଶ୍ମପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଗାଜା ଷ୍ଟ୍ରୀପ୍ ର ହମାସ ଅଞ୍ଚଳରେ ଇସ୍ରାଏଲ୍ ମିଲିଟାରୀ ବାହିନୀ ତରଫରୁ ସ୍ଥଳ ଏବଂ ଆକାଶ ମାର୍ଗରୁ ଗୁଳିଗୋଳା ମାଡ଼ କରାଯାଇଥିଲା ଇସ୍ରାଏଲ୍ ମିଲିଟାରୀ ବାହିନୀ କହିଛି ଏହି ପ୍ରତିବାଦ ସୈନିକଙ୍କ ବିରୁଦ୍ଧରେ ଆକ୍ରମଣ ସଦୂଶ୍ୟ ଥିଲା

ତେବେ ଗାଜା ପରିସ୍ଥିତି ନେଇ ଜାତିସଂଘ ସୁରକ୍ଷା ପରିଷଦର ଏକ ରୁଦ୍ଧ ଦ୍ୱାର ବୈଠକ ହେବା ନେଇ ସୂଚନା ମିଳିଛି କୁଏତ୍ର ଅନୁରୋଧକୁ ରକ୍ଷା କରି ଏହି ବୈଠକ ଆଜି ଅନୁଷ୍ଠିତ ହେବ ବୋଲି ଜାତିସଂଘର ଜଣେ କୁଟନୀତିଜ୍ଞ କହିଛନ୍ତି

ଜାମ୍ପୁଠାରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶର୍ମା କହିଛନ୍ତି ଯେ ଏହି ଦୁଇଟି ଯାକ ପ୍ରକଳ୍ପର କାର୍ଯ୍ୟ ପ୍ରାୟ ଶେଷ ହେବା ଉପରେ ସୀମା ସୁରକ୍ଷାକୁ ଅଧିକ ସୁସଂହତ କରିବା କ୍ଷେତ୍ରରେ ଏହି ସିଆଇବିଏମ୍ଏସ୍ ଯଥେଷ୍ଟ ସହଯୋଗ ପ୍ରଦାନ କରିବ ଏଥିଲାଗି ସୀମା ଆଉଟ୍ପୋଷ୍ଟଗୁଡ଼ିକରେ ଅତ୍ୟାଧୁନିକ ଯନ୍ତ୍ରପାତିର ମଧ୍ୟ ବ୍ୟବହାର କରାଯିବ ଯାହାଫଳରେ ଆବଶ୍ୟକ ସମୟରେ ବିଏସ୍ଏଫ୍ ର ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ ପକ୍ଷରୁ ପଦକ୍ଷେପ ନିଆଯାଇ ପାରିବ ଆସନ୍ତା ତିନିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନ ଏବଂ ବାଙ୍ଗଲାଦେଶ ସୀମାରେ ଥିବା ସମ୍ଭେଦନଶୀଳ ଅଞ୍ଚଳକୁ ନିୟନ୍ତ୍ରଣ କରାଯାଇ ପାରିବ ନାଇଡୁ ତେଲେଙ୍ଗାନା ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ମହିଳା ସଶକ୍ତି କରଣ ଦ୍ୱାରା ମହିଳାଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ମିଳିଥାଏ ହାଇଦ୍ରାବାଦ୍ଠାରେ ମହିଳା ଦକ୍ଷତା ସମିତିର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଦେଶ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ହେଉଛନ୍ତି ମହିଳା ତେଣୁ ଦେଶର ଉନ୍ନତି ଏବଂ ପ୍ରଗତି ଲକ୍ଷ୍ୟରେ ମହିଳାଙ୍କୁ ଶିକ୍ଷା ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ସଶକ୍ତ କରିବାକୁ ପଡ଼ିବ ତେବେ ଲିଙ୍ଗଗତ ବୈଷମ୍ୟକୁ ଦୂର କରିବା ଲାଗି ଶ୍ରୀ ନାଇଡ଼ୁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି